ଶ୍ରୀମିଶ୍ର କହିଥିଲେ ଯେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବହୁ ପୁରାତନ ଦେଶ ବିଦେଶରେ ମଧ ଏହାର ସୁନାମ ରହିଛି

ସେହିଭଳି ଓଡ଼ିଶାର ଐତିହ୍ୟକୁ ଉଜୀବିତ କରିଥିବା କୋଶାର୍କ ମନ୍ଦିର ସଂପର୍କରେ ମଧ୍ଧ ବିଭ୍ରାନ୍ତିକର ତଥ୍ୟ ସୋସିଆଲ୍ ମିଡ଼ିଆରେ ଛଡ଼ାଗଲେ ପ୍ରତ୍ୟେକ ଓଡ଼ିଆଙ୍କ ରକ୍ତ ତାତିଉଠିବ

ଓଡ଼ିଶାର ଲୋକପ୍ରତିନିଧକ୍କୁ ମଧ୍ଧ ସେ ବାଦ ଦେଇନାହାନ୍ତି

ବିଧାୟକ ସାମ୍ଘାଦିକ ସମ୍ପଙ୍କ ପ୍ରତି ସେ ଆକ୍ଷେପମ୍ଳକ ମନ୍ତବ୍ୟ ମଧ ଦେଇଛି ତେଣୁ ଆୟାରକୁ କଠୋର ଦଣ୍ତ ଦିଆଯାଉ ବୋଲି ଶ୍ରୀ ପୁରୋହିତ ଦାବି କରିଥିଲେ ଏହି ଘଟଣାରେ ମନ୍ତୀ ପ୍ରତାପ ଜେନା ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବିଧାୟକ ସମୀର ରଂଜନ ଦାସ ପ୍ରମୁଖ ନିଜର ମତ ରଖି ଆୟାରଙ୍କ ବିରୁଦ୍ଧରେ ଦୂଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ

ଅନ୍ୟ ଜଶେ ଗୁରୁତର ହୋଇ କଟକ ବଡ଼ମେଡ଼ିକାଲରେ ଅନ୍ୟ ଜଣେ ଚିକିିିତ ଅଛନ୍ତି ଏମାନେ ସମସେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଶାପଡ଼ିଛି